ପ୍ରବଳ ଥଣ୍ଡା ସତ୍ତ୍ୱେ ଜାମ୍ମୁ ଡିଭିଜନରେ ଲୋକମାନେ ଆଗ୍ରହର ସହିତ ମତଦାନ କରିବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି

ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଅବସ୍ଥା ଗୁରୁତର ରହିଛି ଆଜି ସକାଳେ ମଣ୍ଡି ତହସିଲର ଏକ ବସ୍ ଖାତକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି ଲୋରାନ୍ରୁ ବସ୍ଟି ପୁଞ୍ ଆଡ଼କୁ ଯାଉଥିବା ବେଳେ ରାସ୍ତାରୁ ତଳକୁ ଖସିପଡ଼ିଥିଲା

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯଶପାଲ ସିଂ ସାନ୍ଧୁ ଗତକାଲି ଚଣ୍ଡୀଗଡ଼ଠାରେ ନିର୍ବାଚନ କାର୍ଯ୍ୟସ୍କଚୀ ସଂପର୍କରେ ଘୋଷଣା କରିଛନ୍ତି ରାକ୍ୟରେ ତତ୍କାଳ ଆଚରଣ ବିଧି ଲାଗୁ କରାଯାଇଛି

ବୁଲନ୍ଦସହର ଉତ୍ତରପ୍ରଦେଶ ସରକାର ବୁଲନ୍ଦସହର ଜିଲ୍ଲା ଏସ୍ଏସ୍ପି କେବି ସିଂଙ୍କୁ ବଦଳି କରିଛନ୍ତି ଜିଲ୍ଲାରେ ହିଂସାତ୍ମକ ଘଟଣା ଘଟିବାର କିଛିଦିନ ପରେ ଏହି ବଦଳି କରାଯାଇଛି ଶ୍ରୀ ସିଂଙ୍କୁ ଡିଜିପି ଅଫିସ୍ରେ ନିଯୁକ୍ତି ଦିଆଯାଇଛି ପ୍ରଭାକର ଚୌଧୁରୀ ବୁଲନ୍ଦସହରର ନୃତନ ଏସ୍ଏସ୍ପି ଭାବରେ ଯୋଗଦାନ କରିବେ ଜଣେ ମଣ୍ଡଳ ଅଧିକାରୀ ଏବଂ ଷ୍ଟେସନ୍ ଇନ୍ଚାର୍ଜଙ୍କୁ ମଧ୍ୟ ବଦଳି କରାଯାଇଛି ଗୁଇନ୍ଦା ବିଭାଗ ଏଡିଜି ଏସ୍ଭି ଶିରୋଦ୍କରଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ଗତକାଲି ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଅନ୍ୟପକ୍ଷରେ ଏସ୍ଆଇଟି ଏହି ଘଟଣାର ତଦନ୍ତ କରୁଛି

ପୋଲିସ୍ ଇନ୍ନପେକ୍ର ସୁବୋଧ କୁମାର ସିଂ ଏବଂ ଜଣେ ଗ୍ରାମବାସୀଙ୍କର ଏହି ହିଂସାରେ ମୃତ୍ୟୁ ଘଟିଛି

ଇଡି ଭଦ୍ରା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ତିନିଜଣ ଘନିଷ୍ଠ ସହଯୋଗୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିପକ୍ଷରୁ ଚଢ଼ଉ କରାଯାଇଛି ବିଦେଶରେ ବେଆଇନ ସମ୍ପତ୍ତି ଠୁଳ ଏବଂ ପ୍ରତିରକ୍ଷା କାରବାରରେ କମିଶନ ଗ୍ରହଣ କରିବା ଅଭିଯୋଗ ଏହି ଚଢ଼ଉ କରାଯାଇଛି ପ୍ରଥମ ଥର ପାଇଁ ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ ଘରେ ପ୍ରତିରକ୍ଷା କାରବାରରେ କମିଶନ ଗ୍ରହଣ କରିବା ଅଭିଯୋଗରେ ଚଢ଼ଉ କରାଯାଇଛି ଗତକାଲି ମଧ୍ୟାହୁ ପର୍ଯ୍ୟନ୍ତ ଦିଲ୍ଲୀ ଏନ୍ସିଆର୍ ଏବଂ ବେଙ୍ଗାଲ୍ରୁରେ ଥିବା ବହୁତଳ ପ୍ରାସାଦରେ ଏହି ଚଢ଼ଉ କରାଯାଇଥିଲା

ବିଶ୍ୱ ତୈଳ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଏହା କରାଯାଇଛି

ଆମେରିକାର କଟକଣା ଯୋଗୁଁ ଭେନିଜୁଏଲା ଇରାନ ଏବଂ ଲିବିୟା ଯେଉଁଠାରେ ଏହି ଶିଳ୍ପ କ୍ଷତିଗ୍ସ ହୋଇଛନ୍ତି ସେମାନେ ଏହି ଯୋଜନାରୁ ଛାଡ଼ ପାଇଛନ୍ତି

ଆଇଟିୟୁର ମୁଖ୍ୟ ହାଓୁଲିନ୍ ଜୋହା ଝୁ ଏକ ବିବୃତ୍ତିରେ କହିଛନ୍ତି ଯେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିଶ୍ୱ ସୂଚନା ଜଗତ ସହିତ ଅଧିକରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି ଡିକିଟାଲ୍ ବିପୁବ ଏବଂ ବ୍ୟବସାୟ କ୍ଷେତ୍ରରେ ବୈଷୟିକ ଓ ନବସ୍କଜନ ମାଧ୍ୟମରେ ଅଫ୍ ଲାଇନ୍ରୁ ଲୋକେ ଅନ୍ଲାଇନ୍ରେ ଯୋଡ଼ିହେବା ନିମନ୍ତେ ଅଧିକ ସହାୟତା କରିବା ନେଇ ସେ ଆହ୍ୱାନ ଦେଇଛନ୍ତି

ଲଙ୍କା ଏସସି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନାଙ୍କ ଦ୍ୱାରା ପାର୍ଲାମେଣ୍ଟ ଭଙ୍ଗ ନେଇ ଦାଖଲ ହୋଇଥିବା ପିଟିସନ ଉପରେ ସେଦେଶର ସୁପ୍ରିମକୋର୍ଟ ଶୁଣାଣି ଶେଷ କରିଛନ୍ତି ଆସନ୍ତା ସପ୍ତାହ ସୁଦ୍ଧା ରାୟ ପ୍ରକାଶ ପାଇବ ଏବଂ ପାର୍ଲାମେଣ୍ଟ ଭଙ୍ଗ ନେଇ ଜାରି ହୋଇଥିବା ରହିତାଦେଶକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି

ଓଟିଏ ଗାଇଡ୍ଲାଇନ୍ସ ପର୍ଯ୍ୟଟନ ମନ୍ତ୍ରଶାଳୟ ଅନ୍ ଲାଇନ୍ ଟ୍ରାଭେଲ୍ ଆଗ୍ରିଗେଟର୍ସ ଓଟିଏ ଅନୁମୋଦନ ପାଇଁ ଏକ ନିର୍ଦ୍ଦେଶାବାଳୀ ପ୍ରସ୍ତୁତ କରିଛି ପର୍ଯ୍ୟାପ୍ତ ସୁରକ୍ଷା ଏବଂ ସେବା ଯୋଗାଣ ଓ ପର୍ଯ୍ୟଟକମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ହେବ

ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଏହାର ପୁଲ୍ ସି ର ଶେଷ ମ୍ୟାଚ୍ରେ କାନାଡାକୁ ଭେଟିବ

ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ସିଧାସଳଖ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଜି ଭାରତ କାନାଡାକୁ ପରାସ୍ତ କରିବାକୁ ଚାହିଁବ ଭାରତ ଏ ପର୍ଯ୍ୟନ୍ତ ତା'ର ଗ୍ରପ୍ରେ ଗୋଟିଏ ମ୍ୟାଚ୍ରେ ବିଜୟ ଏବଂ ଅନ୍ୟଟି ଡ୍ର ରଖି ଅପରାଜିତ ରହିଛି

ଭାରତ ଭଳି ବେଲ୍ଜିୟମ ମଧ୍ୟ ସମାନ ପଏଣ୍ଟ ହାସଲ କରିଛି ଦୁଇଥର ଚମ୍ପିୟନ୍ ଅଷ୍ଟ୍ରେଲିଆ ଗ୍ରପ୍ ଏ ରୁ ଏବଂ ପୁଲ୍ ବି ରୁ ଆର୍ଜେଷ୍ଟିନା ଶ୍ରେଷ୍ଠ ଆଠଟି ଦଳ ପର୍ଯ୍ୟାୟରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିଛନ୍ତି

ତେବେ ବର୍ଷା ଯୋଗୁଁ ଆଜି ବିଳୟରେ ଖେଳ ଆରମ୍ଭ ହୋଇଥିଲା